ସୁରତ୍ରୁ ଓଡ଼ିଆଙ୍କୁ ଧରି ଆସୁଥିବା ବସ୍ ଆଜି ଗଞ୍ଠାମ ପହଞ୍ଚବା ନେଇ ସୂଚନା

ଆକି ରାଜ୍ୟବାସୀଙ୍କୁ ଏକ ଭିଡ଼ିଓ ବାର୍ଉା ମାଧ୍ଘମରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ସେ କହିଛନ୍ତି ବର୍ଭମାନର ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଶ୍ର୍ଣ ଏବଂ ଏହି ସମୟରେ ସରକାରଙ୍କୁ ସହଯୋଗ ପ୍ରଦାନ କରିବା ନିତାନ୍ତ ଆବଶ୍ୟକ ଅନ୍ୟ ସଂକ୍ରମିତ ରାକ୍ୟରୁ ଘରକୁ ଫେରୁଥିବା ଓଡ଼ିଆ ଭାଇଭଉଶୀଙ୍କର ଯତ୍ ନେବା ଆମର ଦାୟିତ୍ୱ

ଜଶଙ୍କର ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି

ସେମାନେ ହେଉଛନ୍ତି ଦେବଗଡ଼ କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାର

ଅନ୍ୟପକ୍ଷରେ କେନ୍ଦ୍ରାପଡା ଓ କଳାହାଣ୍ଡି ଜିଲ୍ଲାରେ ଦୁଇଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ସେହିପରି କଟକ ଢେଙ୍କାନାଳ କୋରାପୁଟ ପୁରୀ ଝାରସୁଗୁଡ଼ା ଦେବଗଡ଼ ଓ କେନ୍ଦୁଝରରେ ଜଶେ ଲେଖାଏଁ କରୋନା ସଂକ୍ରମିତ ଚିହ୍ବଟ ହୋଇଛନ୍ତି

ଆକ୍ରାନ୍ତଙ୍କୁ ରାଉରକେଲା କୋଡିଡ଼୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି

ତାଙ୍କ ସଂସର୍ଶରେ ଆସିଥିବା ଅନ୍ୟମାନଙ୍କ ସମ୍ପର୍କରେ ଅନୁସନ୍ଧାନ ଜାରି ରହିଛି

ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ମଧ୍ଧ ବର୍ଉମାନ ସେମାନଙ୍କର ନମୁନା ପରୀକ୍ଷଣ କରାଯାଉଛି ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି

ସେ ଘରେ ସଙ୍ଗରୋଧ ଅବସ୍ଥାରେ ଥିଲେ

ତେବେ ଆଜି ତାଙ୍କର ପଜିଟିଭ୍ ଥିବା ଜଶାପଡ଼ିଛି ତାଙ୍କୁ କଟକ ଅଶ୍ୱିନୀ ହସ୍ୱିଟାଲ୍କୁ ଚିକିହାପାଇଁ ସ୍ଚାନାନ୍ତର କରାଯାଉଛି